ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସହ ମିଶି କୋଭିଡର ମୁକାବିଲା ପାଇଁ ଗ୍ରହଣ କରିଥିବା ରଣକୌଶଳ ଯୋଗୁଁ ଏହି ସଫଳତା ଦେଖିବାକୁ ମିଳିଛି ମନ୍ତ୍ରଣାଳୟ କହିଛି ନମୂନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ସେମାନଙ୍କ ସଂସ୍ୱର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଓ ମୋଟାମୋଟି ଚିକିତ୍ସା ପଦ୍ଧତି ଯୋଗୁଁ କୋବିଡର ମୁକାବିଲାରେ ଦେଶ ସଫଳତା ଲାଭ କରିଛି

ପିଏମ୍ ଫାର୍ମ ଲଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଐତିହାସିକ କୃଷି ଆଇନ୍ଗୁଡ଼ିକ ଉଭୟ କୂଷକ ଓ କୂଷି କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ଏହି ଆଇନ୍ଗୁଡ଼ିକ ସେମାନଙ୍କୁ ଅନ୍ନଦାତାରୁ ଉଦ୍ୟୋଗପତିକୁ ପରିବର୍ଭିତ କରିପାରିବ ଲୋକନେତା ପଦ୍ମଭୂଷଣ ଡକ୍ଟର ବାଲାସାହେବ ବିଖେ ପାଟିଲଙ୍କ ଆମ୍ଜୀବନୀକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉନ୍ଜୋଚନ କରିସାରି ଉଦ୍ବୋଧନ ଦେବାବେଳେ ଶ୍ରୀ ମୋଦି କହିଛନ୍ତି ସ୍ଥାନୀୟ ଅର୍ଥନୀତି ଓ ସ୍ଥାନୀୟ ଉଦ୍ୟୋଗର ମଡେଲ ଦେଶକୁ ପ୍ରଗତି ପଥରେ ଆଗେଇନେବ ଏଭଳି ସ୍ଥାନୀୟ ମଡେଲ ଗୁଡ଼ିକର ଉଦାହରଣ ଦେଇ ମହାରାଷ୍ଟ୍ରର ଚିନି ବିପ୍ଳବ ଗୁଜୁରାଟର ଦୁଗ୍ଧ ବିପ୍ଳବ ଓ ପଞ୍ଜାବ ଏବଂ ହରିୟାନାର ଗହମ ଉତ୍ପାଦନ ବିଷୟରେ ସେ ଉଲ୍ଲେଖ କରିଛନ୍ତି

ମନ୍ତ୍ରଣାଳୟ କହିଛି ଏହିସବୁ ବର୍ଷାଦିନିଆ ରୋଗ ଯୋଗୁଁ କୋବିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ନମ୍ରନା ପରୀକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ଦେଖାଦେଇଛି ମନ୍ତଶାଳୟ କହିଛି ଏଭଳି ରୋଗ ଗୁଡ଼ିକର ଲକ୍ଷଣ ବିଷୟରେ ନିଶ୍ଚିତ ହେବା ପାଇଁ ରୋଗୀମାନଙ୍କ ଉପରେ ସର୍ବଦା ନଜର ରଖିବାକୁ ପଡିବ ଓ ସେମାନଙ୍କର ହାବଭାବ ଉପରେ ଲକ୍ଷ୍ୟ ରଖିବାକୁ ହେବ ଏହିସରୁ କାର୍ଯ୍ୟ ପାଇଁ ସମ୍ମିଳିତ ଉଦ୍ୟମର ଯଥେଷ୍ଟ ଆବଶ୍ୟକତା ରହିଛି ବର୍ଷାରତ୍କଜନିତ ରୋଗ ବ୍ୟାପିବାକୁ ରୋକିବା ପାଇଁ ରାଜ୍ୟସରକାରମାନେ ସେମାନଙ୍କର ସମ୍ଭଳର ଫଳପ୍ରଦ ଉପଯୋଗ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି

ଆର୍କେଏ ଦୀପାବଳି ରାଷ୍ଟ୍ରୀୟ କାମଧେନ୍ତୁ ଆୟୋଗ ଚଳିତବର୍ଷ ଦୀପାବଳୀ ଉତ୍ସବ କାମଧେନ୍ ଦୀପାବଳି ଅଭିଯାନ ଭାବେ ପାଳନ କରିବାକୁ ଦେଶବ୍ୟାପୀ ପ୍ରଚାର ଆରମ୍ଭ କରିଛି ଏହି ଅଭିଯାନ ମାଧ୍ୟମରେ ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗାଇ ଗୋବରର ବ୍ୟାପକ ବ୍ୟବହାର ପାଇଁ ପ୍ରଚାର ଚଳେଇଛି ଦୀପାବଳୀ ସମୟରେ ଗାଈ ଗୋବରରୁ ପ୍ରସ୍ତୁତ ପଦାର୍ଥ ଗୁଡ଼ିକର ବ୍ୟବହାର କରିବାକୁ ଏଥିରେ ଉସାହିତ କରାଯାଉଛି ଗୋବରରୁ ପ୍ରସ୍ତୁତ କରାଯାଇଥିବା ଦ୍ୱୀପ ବତୀ ଧୂପ ସ୍ୱସ୍ତିକ ପୂଜାସାମଗ୍ରୀ ଗଣେଶ ଓ ଲକ୍ଷ୍ମୀଙ୍କର ମୂର୍ତ୍ତି ପ୍ରଭୃତି ବିକ୍ରୟ ଆରମ୍ଭ ହୋଇଗଲାଣି

ଏପର୍ଯ୍ୟନ୍ତ ଏହି ପଦାର୍ଥଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି

ଗୋଭିଭିକ ଉଦ୍ୟୋଗ ହଜାରହଜାର ଲୋକଙ୍କ ପାଇଁ ବ୍ୟବସାୟିକ ସ୍ତଯୋଗ ସୃଷ୍ଟି କରିବା ସହ ଗାଇ ଗୋବରରୁ ପ୍ରସ୍ତୁତ ପଦାର୍ଥଗୁଡ଼ିକ ପରିବେଶ ଉପଯୋଗୀ ହେବାର କୁହାଯାଇଛି ଏହା ମଧ୍ୟ ଗୋଶାଳାଗୁଡ଼ିକୁ ଆତ୍ମନିର୍ଭରଶୀଳ ହେବାରେ ସହାୟତା କରିବ ଚୀନ୍ ନିର୍ମିତ ଦୀପ ଗୁଡ଼ିକ ବଦଳରେ ପରିବେଶ ଉପଯୋଗୀ ଦ୍ୱୀପ ଯୋଗାଇଦେଇ ଏହି ମିଶନ ମେକ୍ ଇନ୍ ଇଣ୍ଡିଆ ଭିଜନକୁ ଆହୁରି ଅଧିକ ସକ୍ରିୟ ତଥା ସାକାର କରିବ ଓ ସ୍ୱଦେଶୀ ଅଭିଯାନକୁ ଜାଗ୍ରତ କରାଇବ

ଯେଉଁ ପରୀକ୍ଷାର୍ଥୀମାନେ କୋବିଡ୍ କଷ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ ରହୁଛନ୍ତି ଓ ପୂର୍ବରୁ ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କ ପାଇଁ ଆସନ୍ତାକାଲି ଏନ୍ଇଇଟି ପରୀକ୍ଷା କରିବାକୁ ସୁପ୍ରମିକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ଯେଉଁ ପରୀକ୍ଷାର୍ଥୀମାନେ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ ରହୁଥିବାଯୋଗୁଁ ପରୀକ୍ଷା ଦେଇପାରିନଥିଲେ ସେମାନଙ୍କ ପାଇଁ ଜାତୀୟ ପ୍ରବେଶିକା ପରୀକ୍ଷା ସଂସ୍ଥା ଏନ୍ଟିଏ' ଏନ୍ଇଇଟି ପରୀକ୍ଷା କରାଇବା ବିଷୟରେ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ଜଣାଇବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ସେହି ପରୀକ୍ଷାର୍ଥୀମାନେ ଆସନ୍ତାକାଲି ଏନ୍ଇଇଟି ପରୀକ୍ଷା ଦେବାକୁ ସୁଯୋଗ ପାଇବେ ଦେଶର ପ୍ରମୁଖ ତଥା ସମ୍ମାନଜନକ ମେଡ଼ିକାଲ କଲେଜ ଗୁଡ଼ିକରେ ନାମ ଲେଖାଇବା ପାଇଁ ଏନ୍ଇଇଟି ପରୀକ୍ଷା ଦେବାକୁ ପଡିଥାଏ

ଇ ସଂଜୀବନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟେଲି ମେଡ଼ିସିନ୍ ବ୍ୟବସ୍ଥା ଇ ସଂଜୀବନୀ ର ଉଭୟ ରୋଗୀ ଏବଂ ଡାକ୍ତରମାନଙ୍କ ମଧ୍ୟରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାର ପ୍ରୟୋଗରେ ଇ ସଂଜୀବନୀ ମୁଖ୍ୟଭୂମିକା ଗ୍ରହଣ କରିଛି

ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ସମମନୋଭାବାପନ୍ନ ଦେଶଗୁଡ଼ିକ ଐକ୍ୟବଦ୍ଧ ହେବାକୁ ସେ କହିଛନ୍ତି ନୂଆଦିଲ୍ଲୀରେ ଭାରତ ଆମେରିକା ଫୋରମ୍ରେ ଉଦ୍ବୋଧନ ଦେଇ ସେ କହିଚ୍ଚନ୍ତି ଏଭଳି ଦେଶଗୁଡ଼ିକର ମେଣ୍ଟକୁ ଆହୁରି ଅଧିକ ବ୍ୟାପକ କରାଯାଇପାରିବ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ଅଧିକ ଉନ୍ନକ୍ତ କରାଯାଇପାରିବ ଶ୍ରୀ ବିଗୁନ କହିଛନ୍ତି ଦକ୍ଷିଣପୂର୍ବ ଏସିଆରେ କ୍ୱାଡ୍ର ସଦସ୍ୟ ଦେଶମାନେ ଆସିଆନ ଦେଶଗୁଡ଼ିକ ସହ ସେମାନଙ୍କର ସହଯୋଗ ବୃଦ୍ଧି କରିପାରିବେ ଓ ପ୍ରଶାସନ ସ୍ୱାସ୍ଥ୍ୟ ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ତଥ୍ୟର ଆଦାନପ୍ରଦାନ ଭଳି କ୍ଷେତ୍ରଗୁଡ଼ିକରେ ପରସ୍କରକୁ ସହାୟତା କରିପାରିବେ ସେ କହିଛନ୍ତି ପାରସ୍କରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ୱାଡ୍ର ଗଠନ କରାଯାଇଛି ଓ ଏହାକୁ ସୀମିତ ରଖାନଯାଇ ଏହାମଧ୍ୟକୁ ସମସ୍ତଙ୍କୁ ଅଶାଯିବାର ବ୍ୟବସ୍ଥା ରହିଛି ଶ୍ରୀ ବିଗୁନ୍ କହିଛନ୍ତି ଯେକୌଣସି ଦେଶ ଏକ ଉନ୍କକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆଗ୍ରୀ ସେଭଳି ଦେଶମାନେ ଏହାମଧ୍ୟକୁ ଆସିପାରିବେ କ୍ୱାଡ୍ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଆମେରିକା ଭାରତ ଅଷ୍ଟ୍ରେଲିଆ ଓ ଜାପାନ ବୈଦେଶିକ ମନ୍ତ୍ରୀମାନେ ରହିଛନ୍ତି

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ଉପ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବହୁ ଆଞ୍ଚଳିକ ଓ ଆର୍ନ୍ତକାତିକ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଛି ଉଭୟ ନେତା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନେଇ ଏକ ସାଧାରଣ ଭିଜନ ଉପରେ ଆଲୋକପାତ କରିଛନ୍ତି ଶ୍ରୀ ବିଗୁନ୍ ଗତ ସୋମବାର ଦିନଠାରୁ ଭାରତକୁ ତିନିଦିନିଆ ଗସ୍ତରେ ଆସିଛନ୍ତି